ଏ ନେଇ ରାଜ୍ୟ ସରକାର ପରେ ନିଷ୍ବତ୍ତି ନେବେ ବୋଲି ମନ୍ତୀ କହିଛନ୍ତି

ଦ୍ ତୀ ଚାନ୍ଦ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ଲାଗି ଧାବିକା ଦୂତୀ ଚାନ୍ଦଙ୍କ ନାମକୁ ସ୍ରପାରିଶ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷର୍ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଣିଆକୁ ପ୍ରସ୍ତାବ ଦିଆଯାଇଛି